ପାଶୱାନ କଞ୍ଜମର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ କହିଛନ୍ତି କେନ୍ଦ୍ରୀୟ ଖାଉଟି ସ୍ବରକ୍ଷା କର୍ତ୍ତ୍ୱପକ୍ଷ ସିସିପିଏ ଆସନ୍ତା ଏପ୍ରିଲ୍ ପହିଲା ସୁଦ୍ଧା ଗଠନ କରାଯିବ

ଏ ସଂକ୍ରାନ୍ତରେ ଶିଳ୍ପସଂସ୍ଥାଗୁଡ଼ିକ ସହ କଥାବାର୍ତ୍ତା ପରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍କୁଚନା ଦେଇ ଶ୍ରୀ ପାଶୱାନ କହିଛନ୍ତି କର୍ତ୍ତପକ୍ଷଙ୍କ ଅଧୀନରେ ଏକ ତଦନ୍ତକାରୀ ଶାଖା ଗଠନ କରାଯିବ ଓ ଅନୈତିକ ବ୍ୟବସାୟିକ କାର୍ଯ୍ୟ ତଥା ବିଭ୍ରାନ୍ତିକର ବିଜ୍ଞାପନ ଆଦି ବିଷୟରେ ଏହା ତଦନ୍ତ କରିବ ସେ କହିଛନ୍ତି ଖାଉଟି ସୁରକ୍ଷା ଆଇନ୍ ସମ୍ପନ୍ଧୀୟ ନିୟମାବଳୀ ଦେଢ଼ମାସ ମଧ୍ୟରେ ଚୂଡ଼ାନ୍ତ କରାଯିବ ଖାଉଟିମାନଙ୍କ ସ୍ୱାର୍ଥର ସୁରକ୍ଷା କରିବାକୁ ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି ବିଭିନ୍ନ ଶିଳ୍ପ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା ଅବସରରେ ଇ ବାଶିଙ୍ଘ୍ୟକୁ ନିୟନ୍ତ୍ରିତ କରିବା ଉପରେ ଶ୍ରୀ ପାଶୱାନ ଗୁରୁତ୍ୱାରୋପ କରିଛନ୍ତି

ଏହି ଟ୍ରେନ୍ସେବା ଇନ୍ଦୋରର ଓମ୍କାରେଶ୍ୱର ଉଜୟିନୀର ମହାକାଳେଶ୍ୱର ଓ ବାରଣାସୀର କାଶୀବିଶ୍ୱନାଥ ଜ୍ୟୋତିର୍ଲିଙ୍ଗକୁ ସଂଯୋଗ କରୁଛି କାଶୀ ମହାକାଳ ଟ୍ରେନ୍ ଆଜି ଅପରାହୁରେ ବାରଣାସୀରୁ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ମହାଶିବରାତ୍ରି ଅବସରରେ ଇନ୍ଦୋରରେ ପହଞ୍ଚବ

ସମ୍ପର୍ଣ୍ଣ ତୂତୀୟ ଶ୍ରେଣୀ ଶୀତତାପ ନିୟନ୍ତିତ ସେବା ଯୋଗାଇ ଦିଆଯାଉଥିବା ଏହି ଟ୍ରେନ୍ର ପ୍ରତ୍ୟେକ ବଗିରେ ଭକ୍ତିସଂଗୀତ ଶୁଶିବାକୁ ମିଳିବା ସହ ସମ୍ପୂର୍ଣ୍ଣ ନିରାମିଷ ଭୋଜନ ଯୋଗାଇ ଦିଆଯିବ

ଗମେଣ୍ଟ ଚାରଧାମ ସଡ଼କ ପରିବହନ ଓ ରାଜପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭିକେ ସି ଆଜି ଚାର୍ଧାମ ପ୍ରକଳ୍ପର ଅଗ୍ରଗତିକୁ ସମୀକ୍ଷା କରିବେ ମନ୍ତ୍ରୀ ଆଜି ଇଂଜିନିୟର ଓ ଅଫିସରମାନଙ୍କ ସହ ଏଥିପାଇଁ ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି

ହିମାଳୟର ଚାର୍ଧାମ ତୀର୍ଥସ୍ଥଳୀକୁ ସଂଯୋଗ ବ୍ୟବସ୍ଥାରେ ଉନ୍ଦତି ଆଣିବା ଏହି ପ୍ରକନ୍ସର ଲକ୍ଷ୍ୟ ତୀର୍ଥଯାତ୍ରୀମାନେ ସେଗୁଡ଼ିକୁ କିପରି ଶୀଘ୍ର ଓ ନିରାପଦରେ ଯାଇ ପାରିବେ ସେଥିପାଇଁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା

ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେ ଏବଂ ବିଚାରପତି ଏନ୍ଭି ରମଣା ଏବଂ ଅର୍ଜନ୍ ମିଶ୍ରାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଏ ନେଇ କୌଣସି ମାମଲା ରୁକ୍ ହୋଇପାରିବ ନାହିଁ ବୋଲି କହିଛନ୍ତି

ତେବେ ତାଙ୍କ ସାନଭାଇ ଗୋପାଳ ଅନ୍ସଲ ଏହି ମାମଲାରେ ଆଉ ଏକ ବର୍ଷ ଜେଲ୍ରେ ରହିବାକୁ କୋର୍ଟ ପକ୍ଷର୍ ନିର୍ଦ୍ଦେଶ ଦିଆଯାଇଥିଲା

ଏଥିପାଇଁ ଇଟାନଗରଠାରେ ଏକ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳପ୍ରଦେଶ ଓ ମିକୋରାମର ପ୍ତିଷ୍ଠା ଦିବସ ଅବସରରେ ଦୁଇ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଅହମ୍ମଦାବାଦ ବିମାନ ବନ୍ଦରରୁ ଆରମ୍ଭ ହୋଇ ମୋଟେରା ସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ ପର୍ଯ୍ୟନ୍ତ ହେବାକୁଥିବା ଏହି ରୋଡ୍ଶୋରେ ପ୍ରାୟ ଏକଲକ୍ଷ ଲୋକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଭାରତ ଗସ୍ତର ପ୍ରଥମ ଦିନରେ ଶୁଭେଚ୍ଛା ଜଣାଇବେ ଦୁଇନେତାଙ୍କ ରୋଡ୍ ସୋ ସମୟରେ କଳାକାରମାନେ ଦେଶର ସାଂସ୍କୃତିକ ବିବିଧତା ଆଧାରିତ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ ରାସ୍ତାର ଉଭୟ ପାର୍ଶ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଆଧାରିତ କେତେକ ଷ୍ଟେଜ୍ ନିର୍ମାଣ କରାଯାଇଛି

ନୂଆଦିଲ୍ଲୀରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ଏକ ଉଚ୍ଚସରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବେ

ବୈଦେଶିକ ସଚିବ କହିଛନ୍ତି ଟ୍ରମ୍ଫ୍ଙ୍କ ଏହି ଗସ୍ତ ତିନି ପର୍ଯ୍ୟାୟ ବିଶିଷ୍ଟ ହେବ ସେ ଅହମ୍ମବାଦ ଆଗ୍ରା ଓ ନୂଆଦିଲ୍ଲୀ ଗସ୍ତ କରିବେ ଅହମ୍ମଦାବାଦର ନବନିର୍ମିତ ମୁଟେରା କ୍ରିକେଟ୍ ଷ୍ଟାଡିୟମ୍ରେ ଶ୍ରୀ ଟ୍ରମ୍ମ ଓ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଭାବେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ବାଙ୍ଗାଲୋରରୁ ଏର୍ଣ୍ଣାକୁଲମ ଯାଉଥିବା କେରଳ ରାଜ୍ୟ ସଡ଼କ ପରିବହନର ଏକ ଡିଲକ୍କ ବସ୍ କେରଳରୁ ସାଲେମ ଯାଉଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା ତିରୁପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ୍ ହେଲ୍ପ୍ ଲାଇନ ନୟର ଜାରି କରାଯାଇଛି

ତିର୍ପୁର୍ ଜିଲ୍ଲାପାଳ ବିଜୟ କାର୍ତ୍ତିକେୟନ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଏହି ଦୁର୍ଘଟଣା ସଂପର୍କରେ କେରଳ ପ୍ରଶାସନ ଅବଗତ ଅଛି ଏବଂ ତିରୁପୁରକୁ ଏକ ସ୍ୱତନ୍ତ୍ର ଦଳ ପଠାଯାଇଛି ଘଟଣାସ୍ଥଳରେ ସୀମାନ୍ତ ପାଲାକ୍କଡ ଜିଲ୍ଲାପାଳ ଶ୍ରୀ ବାଲମୁରଲୀ ପହଞ୍ଚ୍ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି

ନେପାଳରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ବେଙ୍ଗାଲୁରୁରୁ ଆସୁଥିବା କେରଳର ଏକ ବସ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା

ଏପରିକି ଚୀନ ଓ ସାଉଦୀ ଆରବ ଭଳି ପାକିସ୍ତାନର ଘନିଷ୍ଠ ବନ୍ଧୁରାଷ୍ଟ୍ରମାନେ ମଧ୍ୟ ଭାରତ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ସହ ଏଥିପାଇଁ ହାତ ମିଳାଇଛନ୍ତି

ପାକିସ୍ତାନକୁ କଳାତାଲିକାଭୁକ୍ତ କରିବାକୁ ପର୍ଯ୍ୟାପ୍ତ ସମର୍ଥନ ମିଳିନାହିଁ ନୀତି କରୋନା ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ସେଠାରୁ ଭାରତ କିଣ୍ଠୁଥିବା ବିଭିନ୍ନ ସାମଗ୍ରୀର ଆମଦାନୀ ବ୍ୟାହତ ହୋଇଛି

ଏହି ଆମଦାନୀ ଏବେ ପ୍ରଭାବିତ ହୋଇଥିବାରୁ ତାହାର ମୁକାବିଲା କରିବା ପାଇଁ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ଏବଂ ବରିଷ୍ଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ଘରୋଇ ଔଷଧ କମ୍ପାନୀଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଜରୁରି ଔଷଧ ଉତ୍ପାଦନକୁ ବଢ଼ାଇ ପରିସ୍ଥିତିର ମୁକାବିଲା କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଔଷଧପତ୍ରର ଉପଲବ୍ଧତା ଦେଶରେ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା ବଜାରରେ ଯେପରି ଔଷଧର ଅଭାବ ନ ରହେ ସେଥିପାଇଁ ବିଭିନ୍ନ ବିକଳ୍ପ ଉପାୟ ଅବଲମ୍ଭନ କରିବାକୁ ଏଥିରେ ମତପ୍ରକାଶ ପାଇଛି ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଚୀନ୍ ଘଟଣା ପରିପ୍ରେକ୍ଷୀରେ ଆମଦାନୀ ପ୍ରଭାବିତ ହୋଇଥିବାରୁ ଭାରତୀୟ ଉଦ୍ୟୋଗ ଉପରେ ଯେଉଁ ପ୍ରଭାବ ପଡ଼ିଛି ତାହାର ମୁକାବିଲା କରିବା ପାଇଁ ନୂଆ ନୀତି ଘୋଷଣା କରାଯିବ